ସରକାର ସ୍ୱାସ୍ଥ୍ୟକ୍ଷେତ୍ରରେ ବ୍ୟାପକ ପରିବର୍ଭନ ଆଶିବାକୁ କାର୍ଯ୍ୟ କରୁଛନ୍ତି ବୋଲି କହିଚ୍ଛନ୍ତି

ପିଏମ୍ ସ୍ମାର୍ଟ ସିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍କାର୍ଟ ସହର ମିଶନ ସହରଗୁଡ଼ିକୁ ସେଗୁଡିକର କ୍ଷମତା ଓ ଅଭାବ ଅସୁବିଧାର ଚିହ୍ନଟରେ ସାହାଯ୍ୟ କରିଛି ସେ କହିଛନ୍ତି' ଏହି ମିଶନ ସର୍ବସାଧାରଣଙ୍କ ଅଂଶଗ୍ରହଣ ମାଧ୍ୟମରେ ଚ୍ୟାଲେଞ୍ଜ ଗୁଡିକର ସମାଧାନ ଯୋଗାଇବାରେ ସାହାଯ୍ୟ କର୍ୁଛି ପ୍ରଧାନମନ୍ତ୍ରୀ ସିକିମ୍ର ଗ୍ୟାଙ୍ଗଟକ୍ ଓ ନାମଚି ଅରୁଣାଚଳ ପ୍ରଦେଶ ପାଶିଘାଟ ଓ ଇଟାନଗର ଓ ତ୍ରିପୁରାର ଅଗରତାଲାଠାରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମନ୍ଧିତ କମାଣ୍ଡ କଣ୍ଟ୍ରୋଲ କେନ୍ଦ୍ରର ଶୁଭାରମ୍ଭ କରିସାରି ଏହା କହିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଉତ୍ତର ପୂର୍ବାଞ୍ଚଳର ସହରାଞ୍ଚଳ କେନ୍ଦ୍ରଗୁଡିକରେ ଦକ୍ଷ ମାନବସମ୍ୟଳ ଯୋଗୁଁ ସେଗୁଡିକ ସମଗ୍ର ଅଞ୍ଚଳ ପାଇଁ ଅଭିବୃଦ୍ଧି କେନ୍ଦ୍ରଭାବେ ସ୍ଥାପିତ ହୋଇପାରିବ ସେ କହିଛନ୍ତି ସମଗ୍ର ଦେଶରେ ସମନ୍ୱିତ କମାଣ୍ଡ ଓ କଣ୍ଟ୍ରୋଲ କେନ୍ଦ୍ରର କାର୍ଯ୍ୟକାରିତା ଦ୍ରୁତ ଗତିରେ ଆଗେଇ ଚାଲିଛି

ପିଏମ କଏନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଷ୍ଟିହୀନମାନଙ୍କ ପାଇଁ ନ୍ତଆ ଧରଣର ମୁଦ୍ରାକୁ ଆଜି ଉନ୍କୋଚନ କରିଛନ୍ତି

ନ୍ତଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଏହି ମୁଦ୍ରା ଉନ୍କୋଚନ ସମୟରେ ସେଠାକୁ ଦୃଷ୍ଟିହୀନ ପିଲାମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ସମାଜର ତଳସ୍ତରର ଲୋକକ୍ ସ୍ରବିଧା ପ୍ରଦାନର ଲକ୍ଷ୍ୟ ନେଇ ଅଗ୍ରସର ହେଉଛନ୍ତି ସେ କହିଛନ୍ତି ଏହି ନୂଆ ଶ୍ରେଣୀର ମୁଦ୍ରାଗୁଡିକୁ ଦୃଷ୍ଟିହୀନମାନଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି ପିଏମ୍ ଜନଔଷଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଶିବା ପାଇଁ କାର୍ଯ୍ୟ କର୍ରଛନ୍ତି ଏଥପାଇଁ କେନ୍ଦ୍ର ସରକାରଙ୍କର ଭିଜନ କେବଳ ଯୋଜନା ମଧ୍ୟରେ ସୀମିତ ନ୍ରହେଁ ଏହା କାର୍ଯ୍ୟକାରୀ ହେଉଛି ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା ଏ ଦିଗରେ ଏକ ବୃହତ ପଦକ୍ଷେପ

ପ୍ରଧାନମନ୍ତ୍ରୀ କହିଛନ୍ତି ସରକାରୀ ବହୁ ଗୁରୁତ୍ୱପୂର୍ଣ୍ଣ ଔଷଧର ମୂଲ୍ୟ ନିୟନ୍ତ୍ରଣରେ ରଖିଛନ୍ତି ଓ ସେହି ଔଷଧଗ୍ରଡିକ୍ ଶସ୍ତା ଦରରେ ଗରିବ ଲୋକମାନଙ୍କୁ ଯୋଗାଉଛନ୍ତି ଶ୍ରୀ ମୋଦୀ ଯୋଚ୍ଚନାର ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା କରିଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ମେଟ୍ରୋ ଚଳାଚଳ ପାଇଁ ନାଗପୁରବାସୀଙ୍କ ସ୍ୱପ୍ନ ସାକାର ହୋଇଛି ସେ କହିଛନ୍ତି ନାଗପୁର ମେଟ୍ରୋ ସୁବିଧା ଓ ନିରାପତା ଯୋଗାଇବା ସହ ଏହା ଯାନବାହନ ଭିଡ କମ୍ କରିବ ଓ ପ୍ରଦୃଷଣ ହ୍ରାସ କରିବ

ଶିକ୍ଷକମାନଙ୍କ ନିଯୁକ୍ତିରେ ଅନ୍ରସ୍ଚିତ କାତି ଉପକାତି ଓ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିର୍ ଅନଗ୍ରସର ବର୍ଗର ପ୍ରାର୍ଥୀମାନଙ୍କୁ ସଂରକ୍ଷଣ ଦେବା ପାଇଁ ସାୟିଧାନିକ ନିୟମର କାର୍ଯ୍ୟକାରିତାକୁ ଏହା ନିଶ୍ଚିତ କରିବ ତା'ଛଡା ନିଯୁକ୍ତିରେ ସମ୍ପ୍ରତି ଦେଖାଦେଇଥିବା ଅଚଳାବସ୍ଥାକୁ ଏହା ଦୂର କରିବ ଏଥିସହିତ ଖାଲିପଡିଥିବା ପଦବୀଗୁଡିକର ପୂରଣ ପାଇଁ ରାସ୍ତା ଖୋଲିବ

କ୍ୟାବିନେଟ୍ ଟେକ୍ଲଷ୍ଟାଇଲ ବୟନଶିଳ୍ପ କ୍ଷେତ୍ରକୁ ସହାୟତା ଲାଗି ରାଜ୍ୟ ଓ କେନ୍ଦ୍ର ଅତିରିକ୍ତ ଶୁଳ୍କରେ ରିହାତି ପ୍ରଦାନ ପାଇଁ ଏକ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି ବସ୍ତ ରପ୍ତାନୀରେ ବୃଦ୍ଧି ଘଟାଇବା ପାଇଁ ପଦକ୍ଷେପ ନେବାକୁ ଏହା ସରକାରଙ୍କୁ କ୍ଷମତା ପ୍ରଦାନ କରିବ ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ପ୍ରସ୍ତାବିତ ପଦକ୍ଷେପ ବୟନଶିଳ୍ପ କ୍ଷେତ୍ରକୁ ପ୍ରତିଯୋଗିତାମୂଳକ କରାଇବ ବସ୍ତ୍ର ଉପରେ ଲାଗୁ କରାଯାଉଥିବା ଟିକସ୍ ଗୁଡିକରେ ରିହାତି ଦିଆଗଲେ ରପ୍ତାନୀ କ୍ଷେତ୍ରରେ ଏହା ପ୍ରତିଯୋଗିତା ବୃଦ୍ଧି କରିବ ସିସିଏ ରେଲୱେ ଅର୍ଥନୈତିକ ବ୍ୟାପର ସଂକ୍ରାନ୍ତ କ୍ୟାବିନେଟ କମିଟି ପଣ୍ଢିମବଙ୍ଗର ନାରାୟଣଗଡ ଓ ଓଡିଶାର ଭଦ୍ରକ ମଧ୍ୟରେ ତୃତୀୟ ରେଳଲାଇନ ନିର୍ମାଣକୁ ଅନୁମୋଦନ କରିଛି

କ୍ୟାବିନେଟ ଫ୍ଲୁଡ ମ୍ୟାନେଜମେଣ୍ଟ କେନ୍ଦ୍ର କ୍ୟାବିନେଟ୍ ଦେଶରେ ବନ୍ୟା ପରିଚାଳନା କାର୍ଯ୍ୟ ପାଇଁ ବନ୍ୟା ପରିଚାଳନା ଓ ସୀମା ଅଞ୍ଚଳ କାର୍ଯ୍ୟକ୍ରମକୁ ଅନୁମୋଦନ କରିଛି

ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନାର ଦୁଇଟି କାର୍ଯ୍ୟକ୍ରମକୁ ଏକାଠି କରି ଏହି ଯୋଜନା ପ୍ରସ୍ତୁତ କରାଯାଇଛି ସେଗୁଡିକ ହେଲା ସୀମାନ୍ତ ଅଞ୍ଚଳ ବନ୍ୟା ପରିଚାଳନା କାର୍ଯ୍ୟକ୍ରମ ଓ ନଦୀ ପରିଚାଳନା କାର୍ଯ୍ୟକ୍ରମ ବନ୍ୟାର ମୁକାବିଲାରେ ରାଜ୍ୟସରକାର ମାନଙ୍କୁ ସାହାଯ୍ୟ କରିବା ଏହାର ଲକ୍ଷ୍ୟ

ଏହା ଉତ୍ତର ଗ୍ରୀଡ୍କୁ ବିଦ୍ୟୁତ ଯୋଗାଇବା ସହ ରାଜ୍ୟର ଦୂରଦୂରାନ୍ତ ଅଞ୍ଚଳରେ ବିକାଶକୁ ତ୍ୱରାନ୍ୱିତ କରିବ

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଲୋକପାଳର ସଦସ୍ୟ ଓ ମୁଖ୍ୟଙ୍କ ନାମ ପ୍ରସ୍ତାବ ବିଷୟରେ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଚୟନ କମିଟିଙ୍କୁ ନିର୍ଦ୍ଦେଶ ଲୋଡ଼ି ପ୍ରଶାନ୍ତ ଭୂଷଣ କରିଥିବା ଆବେଦନକୁ ଖାରଜ କରିଛନ୍ତି

ବର୍ତ୍ତମାନ ଚୟନ କମିଟି ଉପରେ ସବୁକଥା ନିର୍ଭର କରୁଛି

ସନ୍ତାସବାଦୀ ଜଣକ ପାକିସ୍ତାନୀ ଜୈସେ ମହମ୍ମଦର ବୋଲି ଚିହ୍ନଟ କରାଯାଇଛି ଜଣେ ପୋଲିସ ମୁଖପାତ୍ର କହିଛନ୍ତି ତା' ନିକଟରୁ ବହୁ ଆପତ୍ତିଜନକ କାଗଜପତ୍ର ଉଦ୍ଧାର କରାଯାଇଛି ଓ ଗୋଟିଏ ପିସ୍ତଲ ଏବଂ ଗୋଳାବାରୁଦ ଜବତ କରାଯାଇଛି